ଏବଂ ଦେଶରେ ମଣିପୁର ରାଜ୍ୟ ଏପର୍ଯ୍ୟନ୍ତ କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣରୁ ମୁକ୍ତ ରହିଛି

ଆଜି ଅପରାହୁରେ ନୁଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀମତୀ ସୀତାରମଣ କହିଛନ୍ତି ଏହି ସହାୟତା ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଦିଆଯାଇଛି ସେ କହିଛନ୍ତି ଗତକାଲି ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଦେଇଥିବା ତାଙ୍କର ବାର୍ଭାରେ ଏକ ଆତ୍କନିର୍ଭରଶୀଳ ଭାରତ ଗଠନ ପାଇଁ ତାଙ୍କର ବିଜନକୁ ଉପସ୍ଥାପନ କରିଥିଲେ ଓ ଭାରତୀୟମାନଙ୍କୁ ସ୍ଥାନୀୟ ପଦାର୍ଥଗୁଡ଼ିକର ବ୍ୟବହାର କରିବାକୁ ଉତ୍ସାହିତ କରିଥିଲେ ଅର୍ଥମନ୍ତ୍ରୀ କହିଛନ୍ତି ସମାଜର ବହୁବର୍ଗର ଲୋକମାନଙ୍କ ସହ ବ୍ୟାପକ ବିଚାର ବିମର୍ଷ ପରେ ଏହି ବିଜନକୁ ପ୍ରସ୍ତୁତ କରାଯାଇଛି ସେ କହିଛନ୍ତି ଏହି ବିଜନ ଅନୁସାରେ ଉତ୍ପାଦନ ଶ୍ରମ ଜମି ନଗଦି ଓ ଆଇନ୍ ଭଳି କ୍ଷେତ୍ରଗୁଡ଼ିକ ଉପରେ ଆଲୋକପାତ କରାଯିବ ସେ କହିଛନ୍ତି ଏଥିରେମଧ୍ୟ ସହଜରେ ବ୍ୟବସାୟ କରିବା ପାଇଁ ସ୍ରବିଧାମାନ ରହିଛି ଅର୍ଥମନ୍ତ୍ରୀ କହିଛନ୍ତି ସ୍ଥାନୀୟ ସ୍ତରରେ ଉତ୍ପାଦିତ ସାମଗ୍ରୀଗୁଡ଼ିକୁ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇବା ହେଉଛି ଏହାର ମୂଳ ଲକ୍ଷ୍ୟ ଶ୍ରୀମତୀ ସୀତାରମଣ କହିଛନ୍ତି ଆତ୍ମନିର୍ଭରଶୀଳ ଭାରତର ଅର୍ଥ ନୁହେଁ ବିଶ୍ୱର ଅନ୍ୟାନ୍ୟ ଦେଶଗୁଡ଼ିକଠାରୁ ବିଚ୍ଛିନ୍ନ ହୋଇଯିବା

ଏହା ସେହିସବୁ ଉଦ୍ୟୋଗଗୁଡ଼ିକର ଅଭିବୃଦ୍ଧିରେ ସାହାଯ୍ୟ କରିବ ମନ୍ତ୍ରୀ କହିଛନ୍ତି ଛୋଟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡ଼ିକର ସଂଜ୍ଞାରେ ପରିବର୍ତ୍ତନ କରାଯାଇଛି ଓ ସେଗୁଡ଼ିକରେ ପ୍ରଞ୍ଜିନିବେଶର ସୀମା ବୃଦ୍ଧି କରାଯିବ

ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କିଛି ଟ୍ୱିଟ୍ କରି କହିଛନ୍ତି ଆସନ୍ତା କ୍କୁନ୍ ପହିଲାରୁ ଦେଶର ସମସ୍ତ ସିଏପିଏଫ୍ କ୍ୟାଷ୍ଟିନ୍ଗ୍ରଡ଼ିକରେ ଏହା ଲାଗୁ ହେବ

ଶ୍ରୀ ଶାହା ଦେଶରେ ଉତ୍ପାଦିତ ସାମଗ୍ରୀଗ୍ରଡ଼ିକର ବ୍ୟବହାର କରିବା ପାଇଁ ଜନସାଧାରଣଙ୍କ ନିବେଦନ କରିଛନ୍ତି ଏହା ଦେଶକ୍ତ ଆତ୍ମନିର୍ଭରଶୀଳ କରିବ ବୋଲି ଶ୍ରୀ ଶାହା କହିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ପଛରେ ରହିଯିବାର ଏହା ସମୟ ନୂହେଁ ଦୂର୍ଯୋଗକ୍ର ସ୍ୱଯୋଗରେ ପରିଣତ କରିବାର ଏହା ସମୟ ଜିତେନ୍ଦ ସିଂହ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି ମୋଦୀ ସରକାର କର୍ମଚାରୀମାନଙ୍କର କଲ୍ୟାଣ ପ୍ରତି ବଚନବଦ୍ଧ ଓ ସେମାନଙ୍କର ସମସ୍ତ ଆପଭି ଅଭିଯୋଗଗୁଡ଼ିକର ସମାଧାନ କରାଯାଉଛି ଶ୍ରୀ ସିଂହ ଆଜି ଡିଓପିଟି ଅଧୀନସ୍ଥ ତିନୋଟିଯାକ ବିଭାଗର ସେକ୍ସନ୍ ଅଫିସର ସ୍ତର ପର୍ଯ୍ୟନ୍ତ କର୍ମଚାରୀମାନଙ୍କ ସହ କଥାବାର୍ତ୍ତା କରିଛନ୍ତି ଡିଓପିଟି ଅଧୀନରେ ଥିବା ତିନୋଟି ବିଭାଗ ହେଉଛି ପ୍ରଶାସନିକ ସଂସ୍କାର ବିଭାଗ ସର୍ବସାଧାରଣ ଆପତ୍ତି ଅଭିଯୋଗ ବିଭାଗ ଓ ପେନସନ ଓ ପେନସନଧାରୀ କଲ୍ୟାଣ ବିଭାଗ ମନ୍ତ୍ରୀ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସେମାନଙ୍କ ସହ କଥାବାର୍ତ୍ତା କରିଛନ୍ତି

ଏଥିରୁ କାର୍ଯ୍ୟାଳୟରେ ଉତ୍ତମ ବାତାବରଣର ସ୍କଷ୍ଟ ପ୍ରମାଣ ମିଳ୍ଚିଛି ଶ୍ରୀ ସିଂହ କହିଛନ୍ତି ମନ୍ତ୍ରଣାଳୟର ବରିଷ୍ଣ ଅଫିସରମାନେ ଏଭଳି ଘଡ଼ିସନ୍ଧି ମୁହର୍ତ୍ତରେ ସମ୍ମୁଖରେ ରହି କାର୍ଯ୍ୟ କର୍ଚ୍ଛନ୍ତି ଓ ଅନ୍ୟ କର୍ମଚାରୀମାନଙ୍କ ପ୍ରତି ଯେଭଳି କୌଣସି ବିପଦ ନ ଆସେ ସେଥିପ୍ରତି ସର୍ବଦା ଯତ୍ରବାନ ରହ୍ଚନ୍ତି ତାଙ୍କ ମନ୍ତ୍ରଶାଳୟର କାର୍ଯ୍ୟ ସମ୍ପାଦନା ଉପରେ ସେ ସନ୍ତୋଷ ପ୍ରକାଶ କରିଛନ୍ତି ମନ୍ତ୍ରୀ କହିଛନ୍ତି କୋଭିଡ୍ କଟକଣା ପ୍ରତ୍ୟାହାର ହୋଇଯିବା ପରେ କର୍ମଚାରୀମାନଙ୍କର ପଦୋନୃତି ସମେତ ସମସ୍ତ ଆପତ୍ତି ଅଭିଯୋଗଗୁଡ଼ିକର ଉପଯୁକ୍ତ ବିଚାର ହେବ ସେ ପୁଣି କହିଛନ୍ତି ଏଭଳି ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ କଥାବାର୍ତ୍ତାର ଉଦ୍ଦେଶ୍ୟ ହେଉଛି କର୍ମଚାରୀ ଓ ସେମାନଙ୍କର ପରିବାରର ସଦସ୍ୟମାନଙ୍କ ଭଲମନ୍ଦ ବିଷୟରେ ଜାଣିବା ଏବଂ ସେମାନଙ୍କର ଅଭାବଅସୁବିଧାର ସମାଧାନ କରିବା

ଆଇଏନ୍ଏସ୍ ଜଳାସ୍ୱ କେବଳ କେରଳ ଓ ଲାକ୍ଷାଦୀପର ଅଧିବାସୀମାନଙ୍କୁ ମାଳଦୀପରୁ ଆଣିବ ଏୟାର୍ ଇଣ୍ଡିଆ ମାଳଦୀପରେ ଥିବା ଅନ୍ୟ ରାଜ୍ୟଗୁଡ଼ିକର ଲୋକମାନଙ୍କୁ ଆଣୁଛି ଏୟାର୍ ଇଣ୍ଡିଆ ଏହି ଲୋକମାନଙ୍କୁ ନୂଆଦିଲ୍ଲୀ ବାଙ୍ଗାଲୋର ମୁମ୍ୟାଇ ଓ ଚେନ୍ନାଇରେ ନେଇ ପହଞ୍ଚାଇବ ଆକାଶବାଣୀ ସମ୍ଭାଦ ବିଭାଗ ସହ ଏକ ବିଶେଷ ସାକ୍ଷାତକାରରେ ମାଳଦୀପରେ ଭାରତୀୟ ହାଇକମିଶନର ସଂଜୟ ସୁଧୀର ବିମାନରେ ଯାତ୍ରୀମାନଙ୍କୁ ଯୋଗାଇ ଦିଆଯାଉଥିବା ସୁବିଧାଗୁଡ଼ିକ ବିଷୟରେ ଜଣାଇଛନ୍ତି ଏକ୍ନପଟ୍ ସ୍ୱିକ୍ ଆକାଶବାଣୀର ଏକ୍କପଟ୍ ସ୍ୱିକ୍ କାର୍ଯ୍ୟକ୍ରମରେ ଆମେ କୋଭିଡ୍ ନାଇଷ୍ଟିନ୍ ସମ୍ଭନ୍ଧରେ ବିଶେଷଜ୍ଞମାନଙ୍କର ମତାମତକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବାକୁ ପ୍ରୟାସ କାରି ରଖିଛି ଏହି କାର୍ଯ୍ୟକ୍ରମରେ ଆକାଶବାଣୀ ସହ ଏକ ସାକ୍ଷାତକାରରେ ଏମସ୍ର ର୍ୟମାଟୋଲୋଜି ବିଭାଗ ମୁଖ୍ୟ ଡକ୍ଟର ଉମା କୁମାର ଲୋକମାନଙ୍କୁ ଶାରୀରିକ ଦୂରତା ବଜାୟ ରଖିବା ହାତ ସଫା ରଖିବା ଓ କାଶିବା ସମୟରେ ମୁହଁକୁ ଆବୃତ ରଖିବା ଭଳି ସତର୍କତା ମୂଳକ ପଦକ୍ଷେପଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନିବେଦନ କରିଛନ୍ତି ପବ୍ଲିକ୍ ହେଲଥ୍ ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ସଭାପତି ଡକ୍କର କେ ଶ୍ରୀନାଥ ରେଡ୍ରୀ କହିଛନ୍ତି କୋଭିଡ୍ ନାଇଷ୍ଟିର ମୁକାବିଲାରେ ଭାରତ ବିଶ୍ୱର ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭଲ ସ୍ଥିତିରେ ରହିଛି ଓ ଆମେ ନେଇଥିବା ପଦକ୍ଷେପଗୁଡ଼ିକର ସୁଫଳ ଧୀରେ ଧୀରେ ଦେଖିବାକୁ ମିଳୁଛି କୋଭିଡ୍ ନାଇଣ୍ଟିନ୍ ମଣିପୁର ମଣିପୁର ରାଜ୍ୟ ଏ ପର୍ଯ୍ୟନ୍ତ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ମୁକ୍ତ ରାଜ୍ୟ ଭାବେ ରହିଛି ଓ ଆଗକୁ ଏହା ମଧ୍ୟ କୋଭିଡ୍ ନାଇଷ୍ଟିନ୍ରୁ ମୁକ୍ତ ରହିବ ବୋଲି ଆଶା କରାଯାଉଛି ସାମାଜିକ ଗଣମାଧ୍ୟମରେ ମଣିପୁରରେ କିଭଳି ଶାରୀରିକ ଦୂରତା ନିୟମର ପାଳନ କରାଯାଉଛି ତାର ଦୂଶ୍ୟ ପ୍ରସାରିତ ହେବା ପରେ ଏହା ଅନେକ ଲୋକଙ୍କୁ ପ୍ରେରଣା ଯୋଗାଇଛି

ସେହି ଗ୍ରାମରେ ଆଜି କ୍ରିଟରଗୁଡ଼ିକର ନିର୍ମାଣ କାର୍ଯ୍ୟ ସମ୍ପର୍ଶ୍ଣ ହୋଇଛି ଏହି କୁଟିରଗୁଡ଼ିକର ନିର୍ମାଣ ପାଇଁ ଗ୍ରାମବାସୀମାନେ କୌଣସି ସରକାରୀ ସହାୟତା ନେଇନାହାନ୍ତି ତୁଙ୍ଗଜୟ ଗ୍ରାମ କର୍ତ୍ତ୍ୱପକ୍ଷ ଚେୟାରମ୍ୟାନ୍ ଏମ୍ଏସ୍ ମାର୍କସ୍ ଆମ ସମ୍ଭାଦଦାତାଙ୍କ ଜଣାଇଛନ୍ତି କୋଭିଡ୍ ନାଇଣ୍ଜିନ୍ ସଂକ୍ରମଣ ନ ବ୍ୟାପିବା ପାଇଁ ଗ୍ରାମରେ ଅନେକ ସଭାସମିତି କରାଯାଇଛି ବାହାର୍ ଆସିବାକ୍ ଥିବା ଲୋକମାନଙ୍କ ପାଇଁ ବ୍ୟବସ୍ଥା ଗ୍ରହଣ ସଂକ୍ରାନ୍ତରେ ମଧ୍ୟ ଆଲୋଚନା ହୋଇଛି ସିକିମ୍ ସିଏମ୍ ପିଏମ୍ ସିକିମ୍ ମୁଖ୍ୟମନ୍ତ୍ରୀ ପିଏସ୍ ତମାଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ୍ ନାଇଷ୍ଟିନ୍ ପରିସ୍ଥିତିର ମୁକାବିଲା ପାଇଁ ଘୋଷଣା କରିଥିବା ଆର୍ଥିକ ସହାୟତା ଓ ଆତ୍ମନିର୍ଭର ଭାରତ ଅଭିଯାନ ଲାଗି ତାଙ୍କ ଧନ୍ୟବାଦ ଜଣାଇଛନ୍ତି

ଶ୍ରୀ ତମାଙ୍ଗ କହିଛନ୍ତି ଆତ୍କ ନିର୍ଭର ଭାରତ ଅଭିଯାନ ସମଗ୍ର ଦେଶରେ ବିକାଶ ଆଶିଦେବ ଓ ଦେଶକୁ ପ୍ରଗତି ପଥରେ ଆଗେଇ ନେବ ସେ କହିଛନ୍ତି ଏହିସବୁ ପଦକ୍ଷେପ ଲୋକମାନଙ୍କ ମନୋବଳ ବୁଦ୍ଧି କରିବ ଓ ଆମକ୍ର ଆହୁରି ଅଧିକ ଉତ୍ସାହର ସହ କାର୍ଯ୍ୟ କରିବାକୁ ପ୍ରେରଣା ଯୋଗାଇବ ପ୍ରଧାନମନ୍ତ୍ରୀ ଏହି ଘଡ଼ିସନ୍ଧି ମୁହର୍ତ୍ତରେ ବିଶ୍ୱକୁ ନେତୃତ୍ୱ ପ୍ରଦାନ କରୁଥିବାରୁ ସେ ମଧ୍ୟ ତାଙ୍କୁ ଧନ୍ୟବାଦ କଣାଇଛନ୍ତି ସେ କହିଛନ୍ତି ଏହା ଉଭୟ ଉନ୍ନତ ଓ ବିକାଶମୁଖୀ ଦେଶଗୁଡ଼ିକ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି